ହେଲ୍ଥ ମିନିଷ୍ଟ୍ରି ଆଡଭାଇଜରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅତ୍ୟାବଶ୍ୟକ ଔଷଧପତ୍ରଗୁଡ଼ିକୁ ଲୋକମାନଙ୍କ ଘରେ ପହଞ୍ଚାଇବା ଲାଗି ବ୍ୟବସ୍ଥା କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛି କ୍ୟାଲସିୟମ୍ ଓଆର୍ଏସ୍ ଜିଙ୍କ୍ ଗର୍ଭନିରୋଧକ ଓ ଆଇରନ୍ ଫୁଲିକ ଭଳି ଔଷଧପତ୍ରଗୁଡ଼ିକୁ କଣ୍ଟେନ୍ମେଣ୍ଟ କୋନ୍ଗୁଡ଼ିକରେ ଲୋକମାନଙ୍କ ଘରେ ଯୋଗାଇବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ମାତୃତ୍ୱ ଓ ନବକାତ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷାକୁ ନିର୍ଣ୍ଣିତ କରିବା ହେଉଛି ଏହାର ମୂଳଲକ୍ଷ୍ୟ ମନ୍ତ୍ରଣାଳୟ କହିଛି ପ୍ରକନନ ସମ୍ବନ୍ଧୀୟ ଔଷଧପତ୍ର ମାତୃତ୍ୱ ନବକାତ ଶିଶୁ ଛୋଟ ପିଲା ଓ କିଶୋରାବସ୍ଥାର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଔଷଧପତ୍ରଗୁଡ଼ିକୁ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ଭାବେ ବିବେଚନା କରାଯିବା ଉଚିତ୍ ଏ ସମ୍ଭନ୍ଧରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ଏକ ବିଜ୍ଞପ୍ତି କାରି କରାଯାଇଛି ଏହା ଅନୁସାରେ ସମସ୍ତ ମହିଳା ଛୋଟ ପିଲା ଓ କିଶୋରାବସ୍ଥାର ପିଲାମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା ପ୍ରତି ଗୁର୍ତ୍ୱାରୋପ କରାଯାଇଛି ଏହିଭଳି ବ୍ୟକ୍ତିମାନଙ୍କର କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ସ୍ଥିତିକ୍ ବିଚାରକ୍ ନିଆନଯାଇ ସେମାନଙ୍କ ଏହିସବ୍ ସେବା ଯୋଗାଇ ଦେବାକୁ ହେବ ମନ୍ତ୍ରଣାଳୟ କହିଛି ସ୍ଥାନୀୟ ପରିସ୍ଥିତିକୁ ଭିତ୍ତି କରି ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଲୋକମାନଙ୍କ ଘରେ ପହଞ୍ଚାଇବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ମନ୍ତ୍ରଣାଳୟ କହିଛି ସାମ୍ବହିକ ଭିଟାମିନ୍ ଏ ଯୋଗାଣ ଝାଡ଼ାରୋଗ ନିୟନ୍ତ୍ରଣ କକ୍ଷ ଅଭିଯାନ କାତୀୟ କୂମିମୁକ୍ତ ଦିବସ ପାଳନ ଓ ରକ୍ତହୀନତା ପାଇଁ ପରୀକ୍ଷା ଚିକିତ୍ସା ଓ ବାର୍ଭାଳାପ କ୍ୟାମ୍ପ୍ରୁଡ଼ିକର ଆୟୋଜନ ମାଧ୍ୟମରେ ଏହିସବୁ ସେବା ଲୋକମାନଙ୍କୁ ସେମାନଙ୍କର ଘରେ ଯୋଗାଇ ଦେବା ପାଇଁ ଏଥିରେ ଉଲ୍ଲେଖ ରହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋଭିଡ୍ ନାଇଷ୍ଟିନ୍ରେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଥିବା ଓ ନିଣ୍ଢିତ ହୋଇଥିବା ବ୍ୟକ୍ତିମାନଙ୍କୁ କୋଭିଡ୍ ହସ୍ୱିଟାଲ୍ଗୁଡ଼ିକରେ ଚିକିତ୍ସାସେବା ଯୋଗାଇ ଦିଆଯିବା ଉଚିତ୍ ମନ୍ତ୍ରଣାଳୟ ପୁଣି କହିଛନ୍ତି ଏହିସବୁ ସେବା ପ୍ରଦାନ ପାଇଁ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ ନୁହେଁ ଓ ଆଇସିଏମ୍ଆର୍ ପରୀକ୍ଷା ନିୟମାବଳୀକୁ ଅନୁସରଣ କରାଯିବା ଆବଶ୍ୟକ ଟେଲି କନସଲଟେସନ୍ ସେବାର ବ୍ୟବହାର ମାଧ୍ୟମରେ ଜନଗହଳି କମ୍ କରାଯାଇପାରିବ ଓ ଲୋକମାନଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିବାକୁ ରୋକାଯାଇ ପାରିବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ପ୍ରତିବର୍ଷ ଅଢ଼େଇ କୋଟି ମହିଳା ଗର୍ଭ ଧାରଣ କରୁଥିବାରୁ ସେମାନଙ୍କୁ ଏହିସବୁ ସେବା ନିୟମିତ ସମୟ ବ୍ୟବଧାନରେ ଯୋଗାଇବା ଅତ୍ୟନ୍ତ ଅପରିହାର୍ଯ୍ୟ ଏହା ନ ହେଲେ ଗର୍ଭବତୀ ମହିଳା ଓ ନବଜାତ ଶିଶୁ ମୃତ୍ୟୁହାର ବୃଦ୍ଧି ପାଇବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି

ଫ୍ୟାକ୍ ଚେକ୍ ଏମ୍ଏଚ୍ଏ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଖବରଗ୍ରଡ଼ିକ୍ରର ସତ୍ୟାସତ୍ୟକୁ ଉନ୍ମୋଚନ କରିବାର ଉଦ୍ୟମ ସ୍ୱରୂପ ଆମେ ଆପଣମାନଙ୍କୁ ଗ୍ରଜବ ଓ ପ୍ରକୃତ ସତ୍ୟ ବିଷୟରେ ଅବଗତ କରାଇବାକୁ ପ୍ରଚେଷ୍ଟା କାରି ରଖିଛୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଆଗାମୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପଞ୍ଚମ ପର୍ଯ୍ୟାୟର ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ବିଷୟ ଘୋଷଣା କରିପାରନ୍ତି ବୋଲି ଏକ ବେସରକାରୀ ସମ୍ଭାଦ ଚ୍ୟାନେଲ୍ରେ ଖବର ପ୍ରସାରିତ ହେବାର ଦେଖିବାକୁ ମିଳିଛି ଏଭଳି ପୂର୍ବାନୁମାନ ସମ୍ପର୍ଶ୍ଣ ଭିତ୍ତିହୀନ ବୋଲି ମନ୍ତ୍ରଣାଳୟ କହିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ସେହି ଖବରରେ ପଞ୍ଚମ ପର୍ଯ୍ୟାୟର କଟକଣା ବିଷୟରେ ଉଲ୍ଲେଖ କରାଯାଇଥିଲା ଓ ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ସୂଚନା ମିଳିଥିବାର କୁହାଯାଇଥିଲା ମନ୍ତ୍ରଣାଳୟ କହିଛି ଏଭଳି ଖବରର କୌଣସି ସତ୍ୟାସତ୍ୟ ନାହିଁ ଓ ଯେଉଁ ସାମ୍ବାଦିକ ଏହି ଖବର ପ୍ରସାରିତ କରିଥିଲେ ଏହା କେବଳ ତାଙ୍କର ଏକ କଚ୍ଚନା ମାତ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ନେଇ ଏଭଳି ଖବର ପ୍ରସାରଣ କରିବା ଏକ ତ୍ରଟିପୂର୍ଣ୍ଣ ତଥା ଦାୟିତ୍ୱହୀନ କାର୍ଯ୍ୟ ବୋଲି ମନ୍ଦ୍ରଣାଳୟ କହିଛି ଫ୍ୟାକୁ ଚେକ୍ ରେଲୱେ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଖବରଗୁଡ଼ିକୁର ସତ୍ୟାସତ୍ୟକୁ ଉନ୍ମୋଚନ କରିବା ଉଦ୍ୟମର ଅଂଶସ୍ୱରୂପ ଭାରତୀୟ ରେଳବାଇ ପକ୍ଷରୁ ଏକ ଖବର ଉପରେ ସ୍ୱଷ୍ଟିକରଣ ଦିଆଯାଇଛି

ତେବେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟମାନେ ତାଙ୍କର ମୃତ ଦେହକୁ ମୁଜାଫରପୁର ରେଳ ଷ୍ଟେସନରେ ଟ୍ରେନ୍ରୁ ବାହାରକୁ ନେଇ ଆସିଥିଲେ ଏହିଭଳି ଭିତ୍ତିହୀନ ସମ୍ଭାଦ ଓ ଗୁଜବକୁ ବିଶ୍ୱାସ ନ କରିବା ପାଇଁ ରେଳବାଇ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି

ଟ୍ୱିଟ୍ ଯୋଗେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ସରକାର ଶିଳ୍ପ ଓ ନାଗରିକଙ୍କ ମଧ୍ୟରେ ସମନ୍ୱୟର ଏହା ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ଡକ୍ଟର ହର୍ଷବର୍ଦ୍ଧ କହିଛନ୍ତି ଏହି ଆପ୍ର ବ୍ୟବହାର ନିରନ୍ତର ଭାବେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଲୋକମାନେ ଏହାଦ୍ୱାରା ଲାଭବାନ ହେଉଛନ୍ତି

ଜିତେନ୍ଦ୍ର ସିଂହ ରିଭ୍ୟ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଆଜି ଜାମ୍ମୁ କାଶ୍ମୀରର କୋଭିଡ୍ ନାଇଷ୍ଟିନ୍ ସ୍ଥିତାବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ର ଶାସିତ ଅଞ୍ଚଳକୁ ବାହାରୁ ବହୁ ସଂଖ୍ୟା ଲୋକ ଫେରୁଥିବାରୁ ସେଠାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଜାଞ୍ଗୁ କାଶ୍ମୀର ଡିଭିଜନ୍ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଓ ଜିଲ୍ଲାଗୁଡ଼ିକର ସିଏମ୍ଓମାନେ ଅଂଶଗ୍ରହଣ କରିଥିଲେ ଅଫିସରମାନେ ଶ୍ରୀ ସିଂହଙ୍କୁ ମୂଳସ୍ତରର ପରିସ୍ଥିତି ବିଷୟରେ ଅବଗତ କରାଇଛନ୍ତି ସଂକ୍ରମିତ ହୋଇଥିବା ଲୋକମାନଙ୍କୁ ପୂଥକୀକରଣ କେନ୍ଦ୍ରଗୁଡ଼ିକରେ ରଖାଯାଉଥିବାରୁ କେନ୍ଦ୍ର ଶାସିତ ଅଞ୍ଚଳରେ ସଂକ୍ରମଣ ଆଶଙ୍କାକୁ ନେଇ ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ସେଭଳି କିଛି ଘଟିବ ନାହିଁ ବୋଲି ସେମାନେ ମନ୍ତ୍ରୀଙ୍କୁ ଜଣାଇଛନ୍ତି